ଅପରାଧୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ସହ ସେମାନଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ

ଟ୍ରାଫିକ୍ ନିୟନ୍ତଣ ମଧ୍ୟ ଏକ ଆହ୍ୱାନ ହେବ

ଏହି ଅଦଳବଦଳ ବେଳେ ଭୁବନେଶ୍ୱର କଟକ ପୁଲିସ୍ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଥିଲା

ଅଲିପୁର ପଂଚାୟତର ସମିତି ସଭ୍ୟା ଥିବା ସୁବାସିନୀ ଶର୍ମା ବିଜେପି ସମର୍ଥିତ ପ୍ରାର୍ଥୀ ଅଟନ୍ତି

ଏଥିରେ ଦୁଇଜଶ ଆହତ ହୋଇଛନ୍ତି

ଆହତଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ଏହି ଅବସରରେ ଶତାଧିକ ସଦସ୍ୟ ନିଜ ନିଜ ଅନୁଭ୍ରତି ସଂପର୍କରେ ଆଲୋଚନା କରିଥିଲେ